ଚଳିତ ବଜେଟ୍ରେ ମାନବ ସମ୍ଳ ବିକାଶ ଭୌତିକ ଓ ସାମାଜିକ ଭିଭିଭୂମି ମହିଳା ଅନୁସୂଚିତ ଜାତି ଜନଜାତି ଅନ୍ୟାନ୍ୟ ପଛୁଆବର୍ଗ ସଂଖ୍ୟାଲଘୁ ଦିବ୍ୟାଙ୍ଗ ଏବଂ ଅବହେଳିତମାନଙ୍କର ଦ୍ରତ ଓ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱାରୋପ କରାଯାଇଛି

ଏଥିସହ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀକୁ ବହ୍ବିଧ ଭାବେ ବ୍ୟବହାର କରିବା ନିମନ୍ତେ ମଧ ସେ ପରାମର୍ଶ ଦେଇଛନ୍ତି

ତେବେ ଭଦ୍ରକ ସହରରେଶ୍ରୀରାମ ନବମୀ ଉହବ ପାଳନ ଅବସରରେ ଶୋଭାଯାତ୍ରା ବାହାର କରିବା ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଥିବା ଜଣାପଡିଛି

ଗୋପାଳପ୍ରସାଦ ହିଙ୍ଙୁଳା ମନିରର ପଣ୍କିମ ଦିଗରେ ପ୍ରାୟ ଏକକିଲୋମିଟର ଦୂର ଗଜରାଜ ଷାଡିୟମ୍ ନିକଟରେ ଅଗ୍ନିରୂପୀ ମା ହିଙ୍ଙୁଳାଙ୍କର ଆବିଭାବ ହୋଇଛି

ମୁଖ୍ୟ ଅତିଥିର୍ପେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇ ଭୂମିପୁଜନ କରିଛନ୍ତି

ଥଇଥାନସ୍ଚଳୀକୁ ଯୋଗାଯୋଗ ସ୍ୟବ ହୋଇପାର୍ ନାହି